ଅନ୍ୟ ପକ୍ଷରେ ଆହତମାନଙ୍କୁ ମାଗଣା ଚିକିହା ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତୀ ନିର୍ଦ୍ଦେଶ ଦେଇଛନ୍ତି

ଭାରତରେ ମ୍ୟାଲେରିଆ ମୁକାବିଲା ଷେତ୍ରରେ ଓଡ଼ିଶା ରୋଲ୍ ମଡେଲ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗ୍ଲୋବାଲ ମ୍ୟାଲେରିଆ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଡକ୍ଟର ପେଡ୍ରୋ ଅଲନ୍ସୋ ରିପୋର୍ଟ ଉନ୍କୋଚନ ଅବସରରେ ଆୟୋଜିତ ଏକ ସାମ୍ଭାଦିକ ସମ୍ମିଳନୀରେ କହିଛନ୍ତି

ଏହି ଅବସରରେ ବିଭିନ୍ନ ସାହିବସ୍ତିରୁ ଜୁଲୁସ୍ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିବା କାର୍ଯ୍ୟକ୍ରମ ରହିଛି ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଶ କରାଯାଇଛି

ଏହି ଅବସରରେ ବିଭିନ୍ତ ଅନୁଷ୍ଠାନ ପକ୍ଷରୁ ସଭା ସମିତି ଆଲୋଚନାଚକ୍ରମାନ ଅନୁଷ୍ଠିତ ହେଉଛି

ଆସନ୍ତାକାଲି ସକାଳୁ ସ୍ୱତନ୍ତ ପୂକାନୀତି ପରେ ଶ୍ରଦ୍ଧାଳୁଙ୍କୁ ଗଜଭୋଗ ବିତରଣ କରାଯିବ ଧବଳେଶ୍ୱରଙ୍କ ପୀଠକୁ ଚଳିତ ଥର କେବଳ ମଞେଶ୍ୱର ଘାଟରୁ ଡଙ୍ଗା ଚଳାଚଳ କରାଯାଉଛି

ଶ୍ରୀକୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଏହି ବେଶ୍ ଆର ହେବ ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଶ୍ରୀକୀଉଙ୍କର ଏହି ଆକର୍ଷଣୀୟ ଆଡକିଆ ବେଶ ଦର୍ଶନ କରିବା ଲାଗି ବଡ଼ଦେଉଳ ପରିସରରେ ଏବେ ହଜାର ହଜାର ସଂଖ୍ୟକ ହବିଷ୍ୟାଳିମାନଙ୍କର ସମାଗମ ହୋଇଛି

ଭକ୍ତମାନଙ୍କ ଗହଳିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଚାନରେ ବ୍ୟାପକ ସଂଖ୍ୟକ ପୁଲିସ ମୃତୟନ କରାଯାଇଛି